ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ପାଟନା ବୈଶାଳୀ ସୀତାମାଢ଼ି ଦରଭଙ୍ଗା ଏବଂ ମଧୁବନୀ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛାପ୍ରା ମୋତିହାରୀ ସମସ୍ତିପୁର ଏବଂ ବାଘାଠାରେ ନିର୍ବାଚନୀ ସଭାକୁ ସମ୍ଭୋଧନ କରିଛନ୍ତି ଶ୍ରୀ ମୋଦି କରୋନା ସଂକ୍ରମଣ ପରିସ୍ଥିତିରେ ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କ ପାଇଁ ଏନ୍ଡିଏ ସମର୍ଥିତ କେଡିୟୁ ସରକାର ନେଇଥିବା ବିଭନ୍ନ ପଦକ୍ଷେପର ବର୍ଷ୍ଣନା କରିଥିଲେ

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତିପୁର ଏବଂ ବାଘାଠାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ

ଲୋକ ଜନଶକ୍ତି ପାର୍ଟି ସଭାପତି ଚିରାଗ୍ ପାଶ୍ୱାନ୍ କହିଛନ୍ତି ବିକେପି ଏଲ୍ଜେପି ସରକାର ଗଠନ କଲେ 'ସତ୍ ନିି୍୍ ୟ ଯୋଜନା'ରେ ହୋଇଥିବା ଅନିୟମିତତାର ତଦନ୍ତ କରିବ